ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ମିଳିବାକୁ ଥିବା ଅର୍ଥ ଦେଶର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ

ଏ ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିନେଟ୍ରେ ଅନୁମୋଦନ ଲାଭ କରିଛି

ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ବିପିସିଏଲ୍ ଭାରତୀୟ କାହାଜ ନିଗମ ଭାରତୀୟ କଣ୍ଟେନର କର୍ପୋରେସନ୍ ଉତ୍ତର ପୂର୍ବ ବିଦ୍ୟୁତ୍ ଶକ୍ତି ନିଗମ ଏବଂ ତେହେରି ଜଳବିଦ୍ୟୁତ୍ ନିଗମରୁ ସରକାର ଦେଖିଚାହିଁ ନିଜର ଆବଶ୍ୟକତା ମତେ ଅଂଶଧନ ବିକ୍ରି କରିବେ ଏହାଫଳରେ ଯେଉଁ ଅର୍ଥ ମିଳିବ ତାହା ଦେଶର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରର ବିକାଶ ପାଇଁ ବିନିଯୋଗ ହେବ

ତଦନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି

ଏହା ସହିତ ନୁମାଲିଗଡ଼ ତୈଳ ବିଶୋଧନାଗାର ପ୍ରକଳ୍ପରେ ଥିବା ସରକାରୀ ପ୍ରତିଭ୍ତିକ୍ ମଧ୍ୟ ପ୍ରତ୍ୟାହାର କରିନିଆଯିବ ଏହି ଦୁଇ ସଂସ୍ଥାକୁ ଘରୋଇ ଉଦ୍ୟୋଗକୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି

ତେବେ ଏ ସବୁ ସଂସ୍ଥାରେ ସରକାରଙ୍କର ପରିଚାଳନାଗତ ନିୟନ୍ତ୍ରଣ ରହିବ ସିସିଇଏ ହାଇଓ୍ବେ ଟୋଲ୍ ଜାତୀୟ ରାଜପଥଗ୍ରଡ଼ିକର ଟୋଲ ପରିଚାଳନା ଏବଂ ହସ୍ତାନ୍ତର ଢାଞ୍ଚାରେ ପରିବର୍ତ୍ତନ ଆଣିବା ସଂକ୍ରାନ୍ତ ଏକ ପ୍ରସ୍ତାବକ୍ତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି ଅନୁମୋଦନ କରିଛି ଜାତୀୟ ରାଜମାର୍ଗ ପ୍ରାଧିକରଣ ପକ୍ଷରୁ ପ୍ରସ୍ତୁତ ଏହି ପ୍ରସ୍ତାବ ଅନୁସାରେ ଘରୋଇ ଉଦ୍ୟୋଗ ସହାୟତାରେ ବିଭିନ୍ନ ଟୋଲ୍ ଗେଟ୍ରେ ଏଣିକି ଘରୋଇ କ୍ଷେତ୍ର ଦ୍ୱାରା ଟୋଲ ଆଦାୟ କରାଯିବ ଏହାଫଳରେ ଏ କ୍ଷେତ୍ରରେ ନିବେଶକ ଅଧିକ ପୁଞ୍ଜିନିବେଶ କରିବାର ସୁଯୋଗ ସୂଷ୍ଟି ହେବ ଟୋଲ ଗେଟ୍ଗୁଡ଼ିକର ଆଧ୍ରନିକକରଣ ଏବଂ ଘରୋଇ କରଣ ଦ୍ୱାରା ଏହାର ପରିଚାଳନା ଅଧିକ ଦକ୍ଷ ହେବା ସହ ଅର୍ଥ ଆଦାୟ ବଢ଼ିବ

ଏଥିପାଇଁ ସମ୍ପୂକ୍ତ ରାସ୍ତା ଓ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି ଏଥିପାଇଁ ନିଲାମ ଡକାଯାଇ ଘରୋଇ ସଂସ୍ଥାକୁ ଏହା ହସ୍ତାନ୍ତରିତ ହେବ

ଏ ସଂକ୍ରାନ୍ତ ଏକ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି ଏ ସମ୍ପର୍କରେ ସ୍କଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହାଦ୍ୱାରା ପିଆଜ ମଲ୍ୟ ଉପରେ ନିୟନ୍ତ୍ରଣ ରହିବ

କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନ୍ଦ୍ରମୋଦନ ଲାଭ କରିଛି ଏହା ଫଳରେ ଭାରତୀୟ ପ୍ୟାଟେଣ୍ଟ ଡିଜାଇନ୍ ଓ ଟ୍ରେଡ୍ମାର୍କର କକ୍ଷ୍ଟ୍ରୋଲର ଜେନେରାଲ୍ ଡକ୍କର ପ୍ୟାଟେଣ୍ଟ ପ୍ରସ୍ୟକେସନ୍ ହାଇଓ୍ବେ କାର୍ଯ୍ୟକ୍ରମକୁ ପ୍ରବର୍ତ୍ତନ କରିବାର ସୁଯୋଗ ପାଇବ

ଇଲେକ୍ଟିକାଲ୍ ଇଲେକ୍ଟ୍ରୋନିକ୍ସ କମ୍ୟୁଟର ସାଇନ୍ସ ସୂଚନା ପ୍ରଯୁକ୍ତି ବୟନ ଅଟୋ ମୋବାଇଲ୍ ଓ ମେର୍ଟାଲୋଜିକ୍ ଆଦି ନିର୍ଦ୍ଧିଷ୍ଟ ବୈଷୟିକ କ୍ଷେତ୍ରରେ ଭାରତ ପ୍ୟାଟେଣ୍ଟ ଆବେଦନ ଗ୍ରହଣ କରିପାରିବ ଭାରତୀୟ ପ୍ୟାଟେଣ୍ଟ ଅଫିସ୍ ମଧ୍ୟ ଏଥିପାଇଁ ସ୍ୱତନ୍ତ୍ର ଆବଶ୍ୟକୀୟ ନିର୍ଦ୍ଦେଶାବଳୀ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବ ପିଏମ୍ ମୋଦୀ କନ୍କ୍ଲେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ମହାଲେଖାକାର ଓ ଉପମହାଲେଖାକାରମାନଙ୍କର ଏକ ଜାତୀୟ ସମାବେଶରେ ଉଦ୍ବୋଧନ ଦେବେ ଏହି ଅବସରରେ ସେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମ୍ଭିର ଅନାବରଣ କରିବେ ଦେଶର ଅଡିଟ୍ ଓ ଆସ୍ଥ୍ୟରାନ୍ସ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବା ସହ ଏ କ୍ଷେତ୍ରରେ ଡିଙ୍ଗିଟାଲ୍ ବ୍ୟବସ୍ଥାର ଅଧିକ ପ୍ରବର୍ତ୍ତନ କରିବା ନେଇ ଏହି ବୈଠକରେ ଆଲୋଚନା ହେବ

ଚିଟ୍ଫଣ୍ଡର କାରବାରକୁ ନିୟନ୍ତ୍ରିତ କରିବା ପାଇଁ ଏହି ବିଲ୍ ଉଦ୍ଦିଷ୍ଟ ଏ ସଂକ୍ରାନ୍ତ ବିତର୍କରେ ଭାଗ ନେଇ କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ନିବେଶକ ବିଶେଷ କରି ଦରିଦ୍ର ଓ ଉପେକ୍ଷିତବର୍ଗର ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହି ବିଲ୍ ଉଦ୍ଦିଷ୍ଟ

ଏ ସଂକ୍ରାନ୍ତ ଏକ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି

ଇଣ୍ଡିଆ ଫିନ୍ଲ୍ୟାଣ୍ଡ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଫିନ୍ଲ୍ୟାଣ୍ଡ ମଧ୍ୟରେ ଏକ ବୁଝାମଣାପତ୍ରକୁ ସ୍ୱାକ୍ଷର କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ଏହାଫଳରେ ଦୁଇ ଦେଶର ପର୍ଯ୍ୟଟନ ଶିଳ୍ପ ଲାଭବାନ ହେବା ସହ ଏ ସଂକ୍ରାନ୍ତରେ ତଥ୍ୟ ବିନିମୟ ପାଇଁ ଅନୁକୂଳ ପରିବେଶ ସ୍ପଷ୍ଟି ହେବ ଦୁଇ ଦେଶର ବ୍ୟକ୍ତିବିଶେଷ ଓ ବିଶେଷଜ୍ଞ ଏହି ବୁଝାମଣାପତ୍ର ସ୍ୱାକ୍ଷର ଫଳରେ ଉଭୟଦେଶରେ ବୁଲାବୁଲି କରିବା ଓ ମିଳିମିଶି କାର୍ଯ୍ୟ କରିବାର ସ୍ରଯୋଗ ପାଇବେ

ଏଥିରେ ଭାରତ ଏବଂ ବିଦେଶର ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ତାରକାମାନେ ଉପସ୍ଥିତ ଥିଲେ ଏହାକୁ ଉଦ୍ଘାଟନ କରି କେନ୍ଦ୍ର ସ୍ଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଓଡେକର କହିଛନ୍ତି ଯେ ଭାରତରେ ଚଳଚ୍ଚିତ୍ର ସୁଟିଂକୁ ସୁଗମ କରିବା ପାଇଁ ସରକାର ସିଙ୍ଗଲ ୱିଷ୍ଣୋ ବ୍ୟବସ୍ଥା ପ୍ରଚଳନ କରିଛନ୍ତି ଗୋଟିଏ ଜାଗାରୁ ଏଥିପାଇଁ ଏଶିକି ସବୁପ୍ରକାର ଅନୁମତି ମିଳିବ ଗୋଆ ଲେହ ଲଦାଖ ଆଣ୍ଡାମାନ ଓ ନିକୋବର ଆଦି ସ୍ଥାନରେ ଚଳଚ୍ଚିତ୍ର ସୁଟିଂ ପାଇଁ ଏହା ବିଶେଷ ସହାୟକ ହେବ ଏହି ଉତ୍ସବରେ ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା ରଜିନୀକାନ୍ତଙ୍କୁ ଜୁବ୍ଲି ଆଇକନ୍ ସମ୍ମାନରେ ସମ୍ମାନିତ କରାଯାଇଥିଲା ଏହି ଅବସରରେ ପ୍ରଖ୍ୟାତ ଚିତ୍ର ତାରକା ଅମିତାଭ ବଚ୍ଚନ ଉପସ୍ଥିତ ଥିଲେ ଏହି ଉତ୍ସବରେ ମଧ୍ୟ ଫ୍ରାନ୍ୱର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଇଶାବେଲ୍ ହପର୍ଚ୍ଚ୍ଚୁ ସମ୍ମାନିତ କରାଯାଇଥିଲା ପଞ୍ଜାବ ସିଏମ୍ ଆସିଷ୍ଟାଣ୍ଟ ଲଦାଖର ସିଆଚେନ୍ ହିମବାହ ଅଞ୍ଚଳରେ ବରଫ ଅତଡ଼ା ଖସି ତିନି ଜଣ ଯବାନଙ୍କର ମୃତ୍ୟୁ ଘଟଣାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଶୋକ ପ୍ରକାଶ କରିଛନ୍ତି ଏକ ଭୟଙ୍କର ପ୍ରତିକଳ ପରିବେଶରେ ଦେଶ ପାଇଁ କାର୍ଯ୍ୟକରି ପ୍ରାଣବଳୀ ଦେବା ଘଟଶା ଅନ୍ୟାନ୍ୟ ଯବାନଙ୍କୁ ଅନୁପ୍ରେରିତ କରିବ ବୋଲି ସେ କହିଛନ୍ତି

ଲଙ୍କା ପିଏମ୍ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମହିନ୍ଦ ରାଜପକ୍ଷ ଦେଶର ନୃଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ମହିନ୍ଦ ରାଜପକ୍ଷ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବୟ ରାଜପକ୍ଷଙ୍କର ବଡ଼ଭାଇ ରାଷ୍ଟ୍ରପତି ନିର୍ବାଚନ ପରେ ଏକ ନୂଆ କାର୍ଯ୍ୟବାହକ ସରକାର ଗଠନ ପାଇଁ ସୁଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ରନୀଳ ବିକ୍ରମସିଂଘ ଗତକାଲି ଇସ୍ତଫା ଦେଇଥିଲେ ତାଙ୍କ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ସଜିତ ପ୍ରେମଦାସ ହାରିଯିବା ପରେ ସେ ଏହି ନିଷ୍ପଭି ନେଇଥିଲେ ନୂଆ ପ୍ରଧାନମନ୍ତ୍ରୀ ଆଜି ଅପରାହୁରେ ଶପଥ ଗ୍ରହଣ କରିବେ

ଭାରତୀୟ ନୌବାହିନୀର ଶକ୍ତିବୃଦ୍ଧି ପାଇଁ ଏହିସବ୍ ବନ୍ଧକ ବ୍ୟବହତ ହେବ ବିଶେଷ କରି ଯୁଦ୍ଧ ଜାହାଜ ଓ ଲଢୁଆ ବିମାନଗୁଡ଼ିକୁ ଆକ୍ରମଣ କରିବା ପାଇଁ ନୌବାହିନୀ ଏହି ବନ୍ଧୁକକୁ ବ୍ୟବହାର କରିବ ଏହାଦ୍ୱାରା ନୌସେନାର ପ୍ରତିରକ୍ଷା ଓ ଆକ୍ରମଣାତ୍ମକ ଦକ୍ଷତା ବୃଦ୍ଧି ପାଇବ